ଆକି କୋଭିଡ୍ ନାଇକ୍କିନ ପରିଚାଳନା ସଂକ୍ରାନ୍ତରେ ଏକ ବୈଷୟିକ କର୍ମଶାଳାରେ ଭିଡିଓ କନ୍ଫରେନ୍ପିଂ ମାଧ୍ଘମରେ ଯୋଗଦେଇ ମୁଖ୍ୟମନ୍ତୀ ସମସ୍ତ ଚିକିହାଧିକାରୀ ବିଭିନ୍ଦ ମେଡିକାଲ କଲେଜର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି

ଫଳରେ ରାକ୍ୟରେ ସକ୍ରିୟ ମାମଲାଠାରୁ ଆରୋଗ୍ୟ ହାର ବୃଦ୍ଧି ପାଇଛି

ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ବିଶ୍ୱବିଦ୍ୟାଳୟ ଉପଯୁକ୍ତ ମାର୍ଗ ଆପଶେଇବା ଏକ ଉଲ୍ଲେଖଯୋଗ୍ୟ ଉପଲହି

କୋରାପୁଟ ମାଲକାନଗିରି ରାୟଗଡା ଗଜପତି ଗଞାମ କଳାହାଣ୍ଡି ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଷିଂ ଜାରି କରାଯାଇଛି

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ଏଥ୍ପାଇଁ ମହ୍ୟଜୀବୀମାନଙ୍ଙୁ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି